ରାଜଧାନୀ ଭୁବନେଶ୍ୱରରେ ପୂର୍ବପରି ଲାଗୁ ରହିବ ସମସ୍ତ କଟକଶା

ସେହିପରି ଲକ୍ଡାଉନ୍ ସମୟରେ ମହ୍ୟପାଳନ ଓ ଚାଷକାର୍ଯ୍ୟ ଚାଲୁରହିବ

ବନୀକରଣ କାର୍ଯ୍ୟର ରକ୍ଷଶାବେକ୍ଷଣ ସହ ସ୍ୱୟଂସହାୟକ ଗୋଷୀର ମହିଳାମାନେ କାର୍ଯ୍ୟ କରିପାରିବେ ବୋଲି ଶ୍ରୀ ଜେନା କହିଛନ୍ତି ଏଥିସହ ଇ କମର୍ସ ଓ ଅନ୍ଲାଇନ୍ ପ୍ଲାଟଫର୍ମରେ ଲୋକଙ୍କୁ ସେବା ମିଳିପାରିବ

ଏଥପାଇଁ ସ୍ୱତନ୍ତ ନିର୍ଦ୍ଦେଶାନାମା କାରି କରାଯିବ

ଜିଲ୍ଲାପାଳ ରଞ୍ଞନ କୁମାର ଦାସଙ୍ଙ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ସମସ୍ତ ପାଠ୍ୟ ଉପକରଶ ଦୋକାନ ସାଇକଲ ମରାମତି ଦୋକାନ ଗ୍ୟାରେଜ ଇଲେକ୍କୋନିକ୍ ସରଞାମ ମରାମତି ଦୋକାନ ଆଦି ଖୋଲା ଯାଇଛି

ଏହି ଯୋଦ୍ଧାମାନେ ହେଲେ ପୁଲିସ୍ ଡାକ୍ତର ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ

ତେବେ କେତେକ ସ୍ଚାନରେ ଅମାନିଆ ଲୋକମାନେ ପୁଲିସ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଦେଖବାକୁ ମିଳିଛି

ତେଣୁ ଏହି ଘଡ଼ିସକ୍ଧି ମୁହର୍ଭରେ କରୋନା ଯୁଦ୍ଧରେ ସାମିଲ୍ ଥିବା ଡାକ୍ତର ନର୍ସ ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ୍ କର୍ମଚାରୀଙ୍କ ପ୍ରତି ଆମର ସମବେଦନା ରହିବା ନିହାତି ଜରୁରୀ